ଏହା ସହିତ ଯାକପୁର ତହସିଲର ସମସ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରାଯିବା ସହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି

ରଥକୁ କେବଳ ସେବାୟତମାନେ ଟାଣିବେ

କଣେ ମହିଳା ଡିଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ମାମଲାର ତଦନ୍ତ ପାଇଁ ସୁନ୍ଦରଗଡ଼ ଯାଇଥିବା ଶ୍ରୀ ଅଭୟ କହିଛନ୍ତି

ତେବେ କାଉକ୍କର୍ରେ ଭିଡ଼ ହେଲେ କିମ୍ସା ସାମାଜିକ ଦୂରତା ନ ରହିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମୃକ୍ତ ଦୋକାନକୁ ସିଲ୍ କରିଦିଆଯାଇପାରିବ